ଦୁଇ ନେତା ଐତିହ୍ୟ ସ୍ଥଳୀଗୁଡ଼ିକୁ ବୁଲି ଦେଖିଛନ୍ତି

ଏହି କଥାବାର୍ତ୍ତା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଦୂଇ ନେତା ଐତିହ୍ୟ ସ୍ଥଳୀଗୁଡ଼ିକୁ ବୁଲି ଦେଖିବା ସହ ଏହି କଥାବାର୍ତ୍ତା ଆରମ୍ଭ ହୋଇଛି

ମୁହାଁମୁହିଁ କଥାବାର୍ତ୍ତା ପରେ ଏକ ସୀମିତ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ହେବ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଭାରତ ଗସ୍ତରେ ଆସିଛନ୍ତି ସେହି ପ୍ରତିନିଧି ଦଳରେ ତାଙ୍କ ପଲିଟିବ୍ୟୁରୋର ବହୁ ସଦସ୍ୟ ଚୀନ୍ ବୈଦେଶିକ ମନ୍ତ୍ରୀ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଦେଶିକ ମନ୍ତ୍ରୀ ଏଚ୍ ଜୟଶଙ୍କର ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ ରହିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତିଙ୍କୁ ଅର୍ଜ୍ଜୁନ ପେନାନ୍ୱଠାରେ ପାଛୋଟି ନେଇଥିଲେ ଐତିହାସିକ ସ୍ଥଳୀଗୁଡ଼ିକୁ ବୁଲି ଦେଖିବା ସମୟରେ ଶ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତିଙ୍କୁ ସେଗୁଡ଼ିକର ଐତିହାସିକ ଗୁରୁତ୍ୱ ବିଷୟରେ ବର୍ଷନା କରିଛନ୍ତି ଉଭୟ ନେତା ପଞ୍ଚରଥଠାରେ ବସି ଆଲୋଚନା କରିଚ୍ଛନ୍ତି ଇଡି ଚିଦାୟରମ୍ ଦିଲ୍ଲୀର ଏକ ଅଦାଲତ ଆଇଏନ୍ଏକ୍ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ଙ୍କୁ ହାଜର ହେବାକୁ ପରୱାନା କ୍ରାରି କରିଛନ୍ତି

ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହର ଏହି ପରୱାନା ଜାରି କରିଛନ୍ତି

ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଶ୍ରୀ ଚିଦାୟରମ୍ଙ୍କୁ ହାଜତରେ ରଖି ଜେରା କରିବାକୁ ଚାହୁଁଛି

ଇଡି ନିକଟରେ ଆତ୍କ ସମର୍ପଣ କରିବା ପାଇଁ ଶ୍ରୀ ଚିଦାମ୍ଘରମ୍ ପୂର୍ବରୁ କରିଥିବା ଆବେଦନକୁ କୋର୍ଟ୍ ଖାରଜ କରିଦେଇଥିଲେ ଜେ ଆଣ୍ଡ କେ ବିଡିସି ବିଜେପି କହିଛି ଜାମ୍ମୁ କାଶ୍କୀରର ଜନସାଧାରଣ ବିଶେଷ କରି କାଶ୍କୀର ଉପତ୍ୟକାର ଲୋକମାନେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ନୀତିଗୁଡ଼ିକ ପ୍ରତି ଅଭୁତପୂର୍ବ ସମର୍ଥନ ପ୍ରଦାନ କରିଛନ୍ତି ଓ ମୂଳ ସ୍ତରରୁ ଗଣତନ୍ତକୁ ମଜବୁତ କରିଛନ୍ତି ବିଜେପିର ରାଜ୍ୟଶାଖା ସାଧାରଣ ସମ୍ପାଦକ ଯୁଦ୍ଧବୀର ସେଠୀ ଆଗାମୀ ବ୍ଲକ୍ ଡେଭ୍ଲପମେଣ୍ଟ କାଉନ୍ସିଲ୍ ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ମନୋନୟନପତ୍ର ଦାଖଲ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି

ଗତକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ କରାଯାଇଥିଲା

ମହା ପୋଲ୍ ମହାରାଷ୍ଟ୍ରରେ ବିଭିନ୍ନ ରାଜନୈତିକ ଦକର ନେତାମାନେ ରାଜ୍ୟର ବିଭିନ୍ନ ଭାଗରେ ନିର୍ବାଚନ ର୍ୟାଲିମାନ କରୁଛନ୍ତି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ସପ୍ତାହେରୁ ଅଳ୍ପ କିଛି ଅଧିକ ସମୟ ଥିବା ବେଳେ ନିର୍ବାଚନ ପ୍ରଚାର ଧୀରେ ଧୀରେ ସରଗରମ ହେବାରେ ଲାଗିଛି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ବୁଲଧନା ଜିଲ୍ଲାର ଚିଖାଲିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ସେ ପୁଣି କହିଛନ୍ତି ବିଜେପି ଶିବସେନା ଦେଶ ପାଇଁ କାର୍ଯ୍ୟ କରୁଥିବା ବେଳେ ଏନ୍ସିପି କଂଗ୍ରେସ ମେଣ୍ଟ ନିଜ ନିଜର ପରିବାର ପାଇଁ କାର୍ଯ୍ୟ କରୁଛନ୍ତି

ଏଥିରେ କୃଷି ରଣ ଛାଡ଼ ଓ ସରକାରୀ ଚାକିରୀରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବିଷୟ ସ୍ଥାନ ପାଇଛି

ମହିଳାମାନଙ୍କୁ ହରିଆଣା ରାଜ୍ୟ ସରକାରୀ ବସ୍ରେ ବାଗଣାରେ ଯାତ୍ରା କରିବାର ସୁବିଧା ବିଷୟ ମଧ୍ୟ ଇସ୍ତାହାରରେ ସ୍ଥାନ ପାଇଛି

ନିର୍ବାଚନ ଇସ୍ତାହାରକୁ ପ୍ରକାଶ କରି ହରିଆଣା ଦାୟିତ୍ୱରେ ଥିବା କଂଗ୍ରେସ ନେତା ଗୁଲାମନବୀ ଆଜାଦ ଏହାକୁ ବିପ୍ଲବାତ୍ମକ ବର୍ଷ୍ଣନା କରିଛନ୍ତି

ଏରିଟ୍ରିଆ ସହ ଶାନ୍ତି ସ୍ଥାପନ ଲାଗି ତାଙ୍କର ଉଦ୍ୟମ ପାଇଁ ତାଙ୍କୁ ଚଳିତ ବର୍ଷର ନୋବେଲ୍ ପୁରସ୍କାର ପ୍ରଦାନ କରାଯାଉଛି

ଆକ୍କି ପୁଣେଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ଛୋଟ ଓ କ୍ଷୁଦ୍ର ଶିଳ୍ପର ଉନ୍ନତି ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ଚଳିତ ବର୍ଷର ବଜେଟ୍ରେ ଯଥେଷ୍ଟ ପଦକ୍ଷେପ ନିଆଯାଇଛି ରାଫେଲ ଯୁଦ୍ଧ ବିମାନ ସଂଗ୍ରହ ସମୟରେ କରାଯାଇଥିବା ଶସ୍ତ ପୂଜନକୁ ସମର୍ଥନ କରି ସେ କହିଛନ୍ତି ଏହା ଆମର ପରମ୍ପରା ଓ ପରମ୍ପରାର ପାଳନ କରିବାରେ କୌଣସି ଅସ୍ରବିଧା ନାହିଁ

ସାଙ୍ଗଲି ଓ କୋହ୍ନାପ୍ରରର ବନ୍ୟା ବିପନ୍ତମାନଙ୍କ ସରକାର ଠିକ୍ ସମୟରେ ସହାୟତା ପ୍ରଦାନ କରିଥିବାର ସେ କହିଚ୍ଚନ୍ତି କେଏନ୍ଭି କେଭି ଇନାଗୁରେସନ୍ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶର ବିଭିନ୍ନ ଭାଗରେ ଜବାହାର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟଗ୍ରଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପୁରୀଠାରେ ସେ ଜାତୀୟ ନବୋଦୟ ନେତୃତ୍ୱ ପ୍ରତିଷ୍ଠାନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ନିଶଙ୍କ କହିଛନ୍ତି ଜବାହାର ନବୋଦୟ ବିଦ୍ୟାଳୟଗୁଡ଼ିକ ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମମାନର ଶିକ୍ଷାଦାନ କରି ସେମାନଙ୍କୁ ଏନ୍ଇଇଟି ଓ ଆଇଆଇଟି ଭଳି ସମ୍ମାନଜନକ ପ୍ରବେଶିକା ପରୀକ୍ଷାଗୁଡ଼ିକ ଲାଗି ପ୍ରସ୍ତୁତ କରୁଛନ୍ତି

କୋର୍ଟ୍ ରାହୁଲ କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଦେଇଥିବା ଏକ ମନ୍ତବ୍ୟ ପାଇଁ ତାଙ୍କ ବିରୃଦ୍ଧରେ ଏକ ମାନହାନୀ ମକୋଦ୍ଦମାରେ ନିଜକ୍ତ୍ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି

ପିଏମ୍ ଟ୍ରିବୁଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସମାଜସେବୀ ତଥା ଆର୍ଏସ୍ଏସ୍ ନେତା ନାନାଜୀ ଦେଶମୁଖଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଦେଶ ଗଠନରେ ନାନାଜୀଙ୍କର ଅବଦାନ ସର୍ବଦା ଲୋକମାନଙ୍କୁ ଅନୁପ୍ରାଣିତ କରିବ ଶ୍ରୀ ମୋଦୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀ ଅବସରରେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି

ତୃତୀୟ ମ୍ୟାଚ୍ ସୋମବାର ଦିନ ସେହି ବଡଦୋରାଠାରେ ଖେଳାଯିବ

ଉମେଶ୍ ଯାଦବ ଦୁଇଟି ଅକ୍ତିଆର କରିଥିବା ବେଳେ ମହମ୍ମଦ ଶାମି ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି